ଏହି ଟିମ ଗୁଡିକୁ ବିଭିନ୍ନ ସ୍ସାନକୁ ଯାଇ ନମୁନା ସଂଗ୍ରହ କରିବେ ଏହି ଟିମରେ ଡାକ୍ତର ଶିକ୍ଷକ ପୋଲିସକର୍ମୀ ପରିମଳ କର୍ମଚାରୀ ମାନେ ସାମିଲ ରହିଛି

ଏହି ଟିମରେ ସାମିଲ ଥିବା ଶିଷକ ମାନେ ସାମ୍ପଲ ସଂଗ୍ରହ କେନ୍ଦ୍ରରେ ଫର୍ମ ପୂରଣ ସହିତ ସମସ୍ତ ପ୍ରକାର ଡକୁମେଂଟେସନ କାମ କରିବେ

ସେହିପରି ବୟସ୍କ ବ୍ୟକ୍ତିଙ୍କ ନମୁନା ପରୀକ୍ଷାକୁ ମଧ୍ୟ ଗୁରୁତ୍ ଦିଆ ଯିବ ବୋଲି ସେ କହିଥିଲେ

ତେବେ ସମସ୍ତ ରିପୋର୍ଟ ନେଗେଟିଭ ଆସିଛି

ଜିଲାପାଳ ଡପୋମା ଟୁଡୁ ଏହାକୁ ଉଦ୍ଘାଟନ କରିଛନ୍ତି

ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ଅନ୍ତରୋଧ କରାଯାଇଛି

ଡିକିପି କୋରାପୁଟସ୍ରିତ ବିଏସଏଫ ସେକୁର ଗ୍ରାଉଣରେ ପହଞ୍ବା କରିବା ପରେ କୋରାପୁଟ ସଦର ଥାନା ପରିଦର୍ଶନ କରିଥିଲେ

ଏଥିରେ ଦକ୍ଷିଣ ପଣିମାଞ୍ଞଳ ଡିଆଇଜି ସଫିନ ଅହମ୍ନଦ ଜିଲ୍ଲା ଏସପି ପ୍ରମୁଖ ଉପସ୍ଥିତ ଥିଲେ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ନିର୍ଦ୍ଦେଶନାମା କାରି ହେବା ସହ ପୂର୍ବରୁ କାରି ହୋଇଥିବା ଏ ସଂକ୍ରାନ୍ନ ସମସ୍ତ ନିର୍ଦ୍ଦେଶକୁ ରଦ୍ଦ କରାଯାଇଛି